ରାଜ୍ୟରେ ଆଶାଜନକ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ଏବଂ ରାଜ୍ୟରେ ଶୀତଲହରୀ ଜାରି

ଟିକା ନେବାପରେ ସମସ୍ତେ ସମ୍ମର୍ଶ୍ୱ ସୁସ୍ ଥିବା ସହ ଟିକା ସୁରକ୍ଷିତ ବୋଲି ଅଧିକାରୀମାନେ କହିଛନ୍ତି ଏହାସହ ନିଜ ପାଳି ଅନୁଯାୟୀ କୋଭିଡ୍ ଯୋଦ୍ଧା ଓ ଅନ୍ୟମାନେ ଟିକା ନେବାକୁ ସେମାନେ ଅନୁରୋଧ ମଧ କରିଛନ୍ତି

ଟିକା ନେବାପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି ଜଗତ୍ସିଂହପୁରରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ବ୍ୟବସ୍ରାର ଉଦ୍ଘାଟନ କରିଛନ୍ତି

ଜିଲ୍କାର ଆରକ୍ଷୀ ଅଧୀକ୍ଷକଙ୍ କାର୍ଯ୍ୟାଳୟରେ ମଧ୍ଧ ପୁଲିସ୍ କର୍ମଚାରୀମାନଙ୍କୁ ଟିକା ଦିଆଯାଉଛି

ସେହିପରି ସୁବର୍ଷ୍ପୁର ହୋଇଥିବାବେଳେ କଳାହାଣ୍ଡି ଡେଙ୍କାନାଳ ମାଲକାନଗିରି କେନ୍ରାପଡ଼ା ଓ ଦେବଗଡ଼ ଜିଲ୍ଲାରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଉଛି ଏହିସବୁ ସ୍କାନଗୁଡ଼ିକରେ ଜିଲ୍ଲାପାଳ ଏବଂ ଏସ୍ପିମାନେ ପ୍ରଥମେ ଟିକା ନେବା ସହ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବାର କହିଛନ୍ତି

ଆଜି ରାଜ୍ୟରେ ଜଶେ ମାତ୍ର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

ଏଥିପାଇଁ ସମ୍ମକ୍ତ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି